ଉପସ୍ରାପିତ କରିଥିବାବେଳେ ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରି ହଟଗୋଳ କରାଯାଇଥିବା ଜଣାପଡିଛି

ଦୈନନିନ କାର୍ଯ୍ୟରେ ପୁଲିସ ଅଧିକାରୀମାନେ ବେଶ୍ କିଛି ଚାପର ସାମୁ

ଏ ଦୁହେଁ ପୀଡିତାଙ୍କୁ ଭୁବନେଶ୍ୱରରୁ ପୁରୀ ଆଣିଥିଲେ ବୋଲି ଜଣାଯାଇଛି

ସ୍ୱତନ୍ତ ସ୍ୱାର୍ଡ ଦ୍ୱାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ କଣେ ସିଆରପିଏପ୍ ଯବାନ ବୋଲି ସୂଚନା ମିଳିଛି

ଖାଦ୍ୟ ଯୋଗାଣ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଦର ନିୟନ୍ତ୍ରଣ ପାଇଁ ବିଭିନ୍ ଆନୁସଙ୍ଗିକ ଦିଗ ଉପରେ ଆଲୋଚନା ହୋଇଛି

ଆଗକୁ ଏହାର ଦର କମିବ

ଖଶିର ଲିଜ୍ ଅବଧ୍ ଶେଷ ହେବାକୁ ଯାଉଛି

ଏହି ସ୍କାନରରେ ଚିହ୍ନଟ ଚାଷୀଙ୍କୁ ଧାନବିକ୍ରୟ ପାଇଁ ସୁଯୋଗ ଦିଆଯିବ ପୂର୍ବରୁ ପଞୀକୃତ ହୋଇଥିବା ଚାଷୀମାନଙ୍କୁ ମଧ୍ଧ ଏହି ପ୍ରକ୍ରିୟା ମଧ୍ଧ ଦେଇ ଚିହ୍ବଟ କରାଯିବ